ଏହିସବୁ ପ୍ରଦର୍ଶନୀ ବୁଲି ଦେଖିବା ସହ ସ୍ୱାଧୀନତାର ସ୍କୃତି ସାଉଁଟି ନେବାକୁ ନେଇଯିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି

ଫଳରେ ଗୃହରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା

ତେବେ ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ ଦାବି ଆଲୋଚନା ହୋଇପାରି ନ ଥିଲା

ଯାତ୍ରୀ ବାରମ୍ୟାର ଏପରି ଭୁଲ୍ କଲେ ତାଙ୍କର ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମନ୍ତଶାଳୟ ପକ୍ଷରୁ କୁହାଯାଇଛି